ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ଏବଂ ସୈନିକମାନଙ୍କ ଜୀବନକୁ ରୂପାନ୍ତରିତ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି

ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଦୀର୍ଘ ସମୟ ଧରି ପଡ଼ି ରହିଥିବା ସେନାପାଇଁ ଉଦ୍ଦିଷ୍ଟ ଏକ ର୍ୟାଙ୍କ୍ ଏକ ପେନ୍ସନ୍ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି

ଦେଶର ଖାଦ୍ୟପାତ୍ରକୁ ଭରୁଥିବା କୃଷକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବରୁ ଏକ ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଥିଲେ ଦେଶର କୃଷିକ୍ଷେତ୍ରକୁ ପଞ୍ଜାବର ଚାଷୀମାନଙ୍କର ଅମ୍ବଲ୍ୟ ଅବଦାନ ରହିଛି

କେନ୍ଦ୍ରମନ୍ତୀ ହର୍ସିମ୍ରତ୍ କୌର୍ ବାଦଲ ଏବଂ ବିଜୟ ସାମ୍ପ୍ଲା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବିନ୍ଦର୍ ସିଂ ବାଦଲ୍ ପଞ୍ଜାବ ବିକେପି ସଭାପତି ଶ୍ୱେତ୍ ମଲିକ୍ ଏବଂ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରାଲାଲ ଖଟ୍ଟର ପ୍ରମୁଖ ଏହି ର୍ୟାଲିରେ ଉପସ୍ଥିତ ଥିଲେ

ଏହି ବାର୍ତ୍ତାଳାପରେ ଦୀନ ଦୟାଲ୍ ଅନ୍ତ୍ୟୋଦୟ ଯୋଜନା ଅନ୍ତର୍ଗତ କାତୀୟ ଗ୍ରାମୀଣ ଜୀବିକା ମିଶନ୍ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଏବଂ ଗ୍ରାମୀଣ ଆତ୍କନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଦସ୍ୟମାନେ ଭାଗ ନେବେ ଏହି ବାର୍ତ୍ତାଳାପଦ୍ୱାରା ପ୍ରଧାନମନ୍ତ୍ରୀ ସିଧାସଳଖ ସଦସ୍ୟମାନଙ୍କଠାରୁ ଏହି ଯୋଜନାଗୁଡ଼ିକର ବିଭିନ୍ନ କାର୍ଯ୍ୟକାରିତା ଓ ସେମାନଙ୍କ ଉପରେ ଏହାର ପ୍ରଭାବ ଉପରେ ଜାଶିବାର ସୁଯୋଗ ପାଇବେ ଏହି ବାର୍ତ୍ତାଳାପ ଦୂରଦର୍ଶନ ଓ ଏନ୍ଆଇସି ଓ୍ୱେବ୍ ପ୍ରସାରଣରେ ଉପଳହ୍ଧ ହେବ ପିଏମ୍ ଏଏସ୍ଆଇ ବିଲ୍ଡିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ତିଲକ୍ ମାର୍ଗଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟାଳୟର ନବନିର୍ମିତ କୋଠାକୁ ଉଦ୍ଘାଟନ କରିବେ ଏକ ସରକାରୀ ବିଜ୍ଞପ୍ତିରେ କୃହାଯାଇଛି ଏହି ନ୍ତନ ମୁଖ୍ୟାଳୟ କୋଠାରେ ବର୍ଷାଜଳ ଅମଳ ଶକ୍ତିକ୍ଷମ ଅଲୋକ ସମେତ ସର୍ବାଧୁନିକ ବ୍ୟବସ୍ଥା ସନ୍ନିବେଶିତ ରହିଛି

ପ୍ରେସିଡେଣ୍ଟ ପ୍ରୋବସନର୍ସ ଭାରତୟ ପ୍ରତିରକ୍ଷା ସମ୍ପର୍ତ୍ତି ସେବା ଭାରତୀୟ ଟେଲି ଯୋଗାଯୋଗ ସେବା ଏବଂ ଡାକ ଓ ଟେଲିଗ୍ରାଫ୍ ନିର୍ମାଣ କାର୍ଯ୍ୟ ସେବାରେ ନବନିଯୁକ୍ତି ଅଧିକାରୀମାନେ ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍କୁ ସାକ୍ଷାତ୍ କରିଥିଲେ ନବନିଯୁକ୍ତ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ୍ କହିଛନ୍ତି ଏହି ପଦବୀ ରାଷ୍ଟ୍ରର ସେବାପାଇଁ ଏକ ବିଶାଳ ମଞ୍ଚ ଯୋଗାଇ ଦେଇଛି ସେ କହିଛନ୍ତି ପ୍ରତିରକ୍ଷା ଏବଂ ଟେଲି ଯୋଗାଯୋଗ ଆଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସମେତ ଆହୁରି ଅନେକ କ୍ଷେତ୍ରର ପରିଚାଳନାର ଦାୟିତ୍ୱ ସେମାନଙ୍କ ଉପରେ ରହିଛି ରାଷ୍ଟ୍ରପତି କହିଛନ୍ତି ମୋଟ ବ୍ୟବହାରକାରୀଙ୍କ ସଂଖ୍ୟା ଆଧାରରେ ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ ନେଟ୍ୱକ୍ ରହିଛି ଦ୍ରତ ଅର୍ଥନୈତିକ ପ୍ରଗତି ଏବଂ ସାମାଜିକ ଅର୍ଥନୈତିକ ବିକାଶ ହାସଲ ଦିଗରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଏକ ସତ୍ୟପାଠ କରିଆରେ ସ୍ୱରାଷ୍ଟ୍ର ମନ୍ତଶାଳୟ କହିଛି ଯଦି ସର୍ବୋଚ୍ଚ ନ୍ୟାୟାଳୟ ଏହି ଧାରାର ସାୟିଧାନିକ ବୈଧତା ବ୍ୟତୀତ ଅନ୍ୟ କୌଣସି ବିଷୟ ଉପରେ ତର୍ଜମା କରିବାକୁ ଚାହାନ୍ତି ତେବେ ଅନ୍ୟ ଆଇନ ଉପରେ ଏହାର ସୁଦୂରପ୍ରସାରୀ ତଥା ବ୍ୟାପକ ପ୍ରଭାବ ପରିଲକ୍ଷିତ ହେବ

ସମଲିଙ୍ଗୀ ସମ୍ପର୍କକୁ ଅପରାଧ ପରିସରମୁକ୍ତ କରିବା ଭଳି ଗୁରୁତ୍ୱପୂର୍୍ଣ ପ୍ରସଙ୍ଗ ଉପରେ ସୁପ୍ରିମ୍କୋର୍ଟ ଗତକାଲିଠାରୁ ଶୁଣାଣି ଆରମ୍ଭ କରିଛନ୍ତି ଏସ୍ସି କ୍ରିମୀ ଲେୟାର୍ ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ଅନୁସ୍କଚିତ କ୍ଷାତି ଓ ଉପଜାତିର ସମ୍ପନ୍ନ ଗୋଷ୍ଠୀଙ୍କ ସଂରକ୍ଷଣ ନେଇ ପୂର୍ବରୁ ଥିବା ରାୟ ବିରୋଧରେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍କୋର୍ଟ ଆଜି ମନା କରିଦେଇଛନ୍ତି

କେନ୍ଦ୍ର ସରକାରଙ୍କ ତରଫର୍ ଆଟର୍ଣ୍ଣି ଜେନେରାଲ୍ କେ କେ ଭେନୁଗୋପାଳ ଉପସ୍ଥିତ ରହି କହିଛନ୍ତି ଏହି ମାମଲାର ଏକ ସାତ ଜଣିଆ ଖଣ୍ଡପୀଠଦ୍ୱାରା ତ୍ରରନ୍ତ ଶୁଣାଣି ହେବା ଦରକାର କାରଣ ବିଭିନ୍ନ ବିଚାର ସମ୍ଭନ୍ଧୀୟ ଘୋଷଣାରେ ଅସ୍କଷ୍ଟତା ଯୋଗୁଁ ରେଳବାଇ ଏବଂ ଅନ୍ୟାନ୍ୟ ସେବାରେ ଲକ୍ଷ ଲକ୍ଷ ଚାକିରି ପ୍ରକ୍ରିୟା ବନ୍ଦ୍ ହୋଇ ରହିଛି ଖଣ୍ଡପୀଠ କହିଛନ୍ତି ଏହି ପ୍ରସଙ୍ଗ ଆସନ୍ତା ମାସର ପ୍ରଥମ ସପ୍ତାଂହରେ ବିଚାରକ୍ ନିଆଯିବ

ସ୍ୱତନ୍ତ ସିବିଆଇ ଜଜ୍ ଏସ୍କେ ଅଗ୍ରୱାଲ୍ ରାଠାର୍ଙ୍କୁ ସରକାରୀ ଗୋପନୀୟତା ଆକୁ ଅଧୀନରେ ଗୁପ୍ତଚର ବୃଭି ଅଭିଯୋଗରେ ଏହି ଦଶ୍ଡାଦେଶ ଶୁଣାଇଛନ୍ତି ଜଜ୍ କହିଛନ୍ତି ରାଠୋର୍ ଜାତୀୟ ନିରାପତ୍ତା ବିରୋଧରେ ଏହି ବେଆଇନ କାର୍ଯ୍ୟ କରିଛନ୍ତି କୋର୍ଟ କହିଛନ୍ତି ରାଠୋର୍ଙ୍କଠାରୁ ଜବତ୍ ହୋଇଥିବା ବିଭିନ୍ନ ଗୁପ୍ତ କାଗଜପତ୍ରର ସେ କୌଣସି ହିସାବ ଦେଇପାରି ନ ଥିଲେ ବୋଲି ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ କମାଣ୍ଡର ଜାର୍ନେଲ୍ ସିଂ କାର୍ଲାଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଏସ୍ସି ଗ୍ରାଉଣ୍ଡ୍ୱାଟର୍ ସୁପ୍ରିମ୍କୋର୍ଟ ଆଜି ଜାତୀୟ ରାଜଧାନୀରେ ଭୂତଳ ଜଳ ହ୍ରାସ ନିୟନ୍ତ୍ରଣ କରିବାପାଇଁ ତ୍ରରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ନୀତି ଆୟୋଗର ଏକ ରିପୋର୍ଟରୁ ସ୍ଟଚନା ପାଇଛନ୍ତି ଯେ ବିଭିନ୍ନ କର୍ତ୍ତ୍ୱପକ୍ଷ ସେମାନଙ୍କର ଦୋଷ ଅନ୍ୟ ଉପରେ ଲଦି ନିକ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛନ୍ତି

ରେଳଲାଇନ୍ ପାଣିରେ ବୁଡ଼ିଯିବା ଫଳରେ ପଣ୍ଢିମ ରେଳବାଇର କେତେକ ସେକ୍ସନ୍ରେ ଗତକାଲି ବନ୍ଦ୍ ଥିବା ରେଳସେବା ଆଜିଠାରୁ ପୁଣି ଆରମ୍ଭ ହୋଇଛି ଆମ ସମ୍ଭାଦଦାତା କଣାଇଛନ୍ତି କେତେକ ଟ୍ରାକ୍ ଏବେ ମଧ୍ୟ ପାଣିରେ ବୁଡ଼ିଯାଇଥିବାହେତୁ ପଣ୍ଢିମ ରେଳବାଇ ପକ୍ଷରୁ ନିର୍ଦ୍ଦିଷ୍ଟ କିଛି ରୁଟ୍ରେ ସୀମିତ ବେଗରେ ଟ୍ରେନ୍ ଚଳାଚଳ କରାଯାଉଛି ସଡ଼କ ପଥରେ ମଧ୍ୟ ଯାତ୍ରା ସ୍ୱାଭାବିକ ହୋଇଛି ଆସନ୍ତା ଶନିବାର ପର୍ଯ୍ୟନ୍ତ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

ବର୍ଷା ଫଳରେ ରାଜ୍ୟର ପ୍ରମୁଖ ନଦୀ ଓ ଝରଣାରେ ବନ୍ୟା ଦେଖାଦେଇଛି

କେତେକ ଜିଲ୍ଲାରେ ଆଜି ସ୍କୁଲ୍ସବୁ ବନ୍ ରହିଥିଲା ପରିସ୍ଥିତିର ମୁକାବିଲାପାଇଁ ଦୁର୍ବିପାକ ପ୍ରଶମନ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ସହିତ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ପୁଲିସ୍ କହିଛି ପ୍ରବଳ ବର୍ଷା ଯୋଗୁଁ ଭ୍ସ୍କଳନ ଘଟି ଅନେକ ଘର ଭୂଷ୍ଣୁଡ଼ି ପଡ଼ିଛି

ଶ୍ରୀ ଶାହା ପାଟ୍ନାଠାରେ ଦଳର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ତିନିଟି ସମୀକ୍ଷା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ତଥା କେଡିୟୁ ନେତା ନିତୀଶ କୁମାରଙ୍କୁ ମଧ୍ୟ ସେ ସାକ୍ଷାତ୍ କରିବେ

ସୁରକ୍ଷାବଳ ଆତଙ୍କବାଦୀମାନଙ୍କୁ ମାରିଦେଇଥିବା ସରକାରୀଭାବେ କୁହାଯାଇଛି ଏହି ଆକ୍ରମଣପାଇଁ କୌଣସି ଗୋଷୀ ନିଜକୁ ଦାୟି କରି ନାହାନ୍ତି ଫିଫା ଡବ୍ଲ୍ୟ ସି ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ରାତି ସାଡ଼େ ଏଗାରଟା ବେଳେ ମସ୍କୋର ଲୁଝନିକି ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ରେ ଇଂଲଣ୍ଡ ଓ କ୍ରୋଏସିଆ ପରସ୍କରକ୍ତ ଭେଟିବେ ଆଜିର ବିଜେତା ଦଳ ରବିବାର ଦିନ ଫାଇନାଲରେ ଫ୍ରାନ୍ୱକୁ ଭେଟିବ

ତୂତୀୟ ସ୍ଥାନପାଇଁ ଆଜିର ମ୍ୟାଚ୍ରେ ହାରିବା ଦଳ ସହ ବେଲ୍ଜିୟମ୍ର ଆସନ୍ତା ଶନିବାର ଦିନ ସେଟ୍ ପିଟର୍ସବର୍ଗଠାରେ ମ୍ୟାଚ୍ ଅନୁଷ୍ଠିତ ହେବ ବିଏସ୍ଏନ୍ଏଲ୍ ଇଣ୍ଟର୍ନେଟ୍ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ବିଏସ୍ଏନ୍ଏଲ୍ ଇଷ୍କରନେଟ୍ ଟେଲିଫୋନ୍ ସେବାର ଶ୍ରଭାରମ୍ଭ କରିଛନ୍ତି ବିଏସ୍ଏନ୍ଏଲ୍ ଲ୍ୟାଣ୍ଡ ଲାଇନ୍ ମାଧ୍ୟମରେ ମୋବାଇଲ୍ ଫୋନ୍ରେ ଭିଡ଼ିଓ କନ୍ଫରେନ୍ସିଂ ଭିଡ଼ିଓ କଲିଂ ସମେତ ସମସ୍ତ ଇଣ୍ଟରନେଟ୍ଭିତ୍ତିକ କାର୍ଯ୍ୟକଳାପର ସୁବିଧା ଏହି ସେବାଦ୍ୱାରା ଉପଲହ୍ଧ ହୋଇପାରିବ